ଆସନ୍ତାକାଲି ମନୋନୟନପତ୍ରଗୁଡ଼ିକୁ ଯାଞ କରାଯିବ

ଯାଜପୁର ଜିଲ୍ଲା ମଧୁବନ ହେଙ୍ଙୁଳା ପଡ଼ିଆରେ ଶ୍ରୀ ସିଂହ ବିଜୟ ସଂକ୍କ ସଭାରେ ଯୋଗ ଦେବେ

ଗତକାଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏଠାରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି

ସେହିପରି ରାଉରକେଲା ବିଧାନସଭା ଆସନର୍ କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତି ରଘୁନାଥପାଲୀରୁ କଂଗ୍ରେସର ପ୍ରଶାନ୍ତ ସେଠୀ ନାମାଙ୍କନପତ୍ର ଦାଖଲ କରିଛନ୍ତି

ଦୁର୍ବୁଉମାନେ ତାଙ୍କୁ ଖଖାରେ ଆକ୍ରମଣ କରିଥିଲେ

ଏହା ସହ ମାଓ ପ୍ରସ୍ତକ କିଛି ଔଷଧ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି

ଆହତଙ୍କୁ ନିକଟସ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି